ଏସ୍ସି ଇଥାନସିଆ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟରେ ଦୂରାରୋଗ୍ୟରେ ବହୁ କଷ୍ଟ ପାଇ ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ଇଚ୍ଛାମୃତ୍ୟୁ ବୈଧ ବୋଲି ଘୋଷଣା କରିଛନ୍ତି

ତଥ୍ୟବଳୀ ଏବଂ କାର୍ଯ୍ୟଧାରା ଆଧାରରେ ଦୂରାରୋଗ୍ୟ ବ୍ୟାଧିରେ ମୃତ୍ୟୁକୁ ଅପେକ୍ଷା କରିଥିବା ରୋଗୀଙ୍କ ଇଚ୍ଛାମୃତ୍ୟୁ ଲାଗି ଅନୁମତି ପ୍ରଦାନ କରାଯାଇଛି ବିଚାରପତି ଶ୍ରୀ ମିଶ୍ରଙ୍କ ସମେତ ବିଚାରପତି ଏକେସିକ୍ରି ବିଚାରପତି ଏଏମ୍ ଖାନୱିଲକର ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏହି ବେଞ୍ଚ ପକ୍ଷରୁ କେଉଁମାନେ ଇଚ୍ଛାମୃତ୍ୟୁ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କୁ ମେଡ଼ିକାଲ ବୋର୍ଡ ଦ୍ୱାରା ଏନେଇ କିପରି ଅନୁମତି ପ୍ରଦାନ କରାଯିବ ସେ ସଂକ୍ରାନ୍ତ ଏକ ତଥ୍ୟାବଳୀ ଉପସ୍ଥାପିତ କରାଯାଇଛି ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶାନାମା ଏବଂ ତଥ୍ୟାବଳୀ ଅନ୍ୟଯାୟୀ ଏହି ପ୍ରସଙ୍ଗରେ ବିଧେୟକ ଅଣାଯିବା ପରେ ଇଚ୍ଛାମୃତ୍ୟୁ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ଇଚ୍ଛାମୃତ୍ୟୁ ହେଉଛି କୂତ୍ରିମ ଲାଇଫ ସପୋର୍ଟ ମାଧ୍ୟମରେ ଦ୍ରାରୋଗ୍ୟ ବ୍ୟାଧୂରେ ପୀଡିତ ଜଣେ ପ୍ରର୍ଷ କିମ୍ବା ମହିଳାଙ୍କୁ ମୃତ୍ୟୁ ପୂର୍ବରୁ ମୃତ୍ୟୁ ପାଇଁ ନିଷ୍ପଭି ନେବା ବ୍ୟବସ୍ଥା ପ୍ରଧାନବିଚାରପତି କହିଛନ୍ତି ଯେ ଯେତେବେଳେ ଜଣେ ରୋଗୀକୁ କୋମାରେ ରହିବା ନେଇ ଅନୁମତି ଦିଆଯାଇପାରିବ ନାହିଁ କିିୟା ସେ ବଞ୍ଚବା ପାଇଁ ଇଚ୍ଛାପ୍ରକାଶ କରୁନାହିଁ ସେପରି ପରିସ୍ଥିତିରେ ଇଚ୍ଛାମୃତ୍ୟୁକୁ ଅନୁମତି ପ୍ରଦାନ କରାଯିବା ଉଚିତ୍ ଅନ୍ୟ ବିଚାରପତିମାନେ ମଧ୍ୟ ପ୍ରଧାନବିଚାରପତିଙ୍କ ସହ ସର୍ବସନ୍ନତ ହୋଇଛନ୍ତି ସ୍ୱପ୍ରିମକୋର୍ଟରେ ବରିଷ୍ଣ ଆଇନଜ୍ଞ ପ୍ରଶାନ୍ତ ଭୂଷଣ ଏକ ସ୍ପେଚ୍ଛାସେବୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ଏ ସଫକ୍ରାନ୍ତ ଜନସ୍ୱାର୍ଥ ମାମଲାର ପରିଚାଳନା କରିଥିଲେ ତ୍ରିପୁରା ଶପଥଗ୍ରହଣ ବିଜେପି ନେତା ବିପୁବ କୁମାର ଦେବ ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି ରାଜ୍ୟପାଳ ତଥାଗତ ରାୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଅଗରତାଲାସ୍ଥିତ ଆସାମ ରାଇଫଲ ପଡିଆରେ ଅନୃଷ୍ଠିତ ଏହି ଶପଥଗ୍ହଣ ଉତ୍ସବରେ ଶ୍ରୀ ଦେବଙ୍କ ସହିତ କିଷ୍ଣ ଦେବବର୍ମନ ଉପ ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଚ୍ଚେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ

ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହି ହଟ୍ଟଗୋଳ ଯୋଗୁଁ ଗୃହକୁ ଆକ୍ଟି ଦିନକ ପାଇଁ ମୁଲତବୀ ରଖାଯାଇଛି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ଦାବିରେ ସ୍କୋଗାନମାନ ଦେଇ ତେଲୁଗୁଦେଶମ ପାର୍ଟି ଓ ଓ୍ୱାଇଏସ୍ଆର୍ କଗ୍ରେସର ସଦସ୍ୟମାନେ ଲୋକସଭାର ମଧ୍ୟଭାଗକୁ ଚାଲିଆସିଥିଲେ ସେହିଭଳି କାବେରୀ ଜନପରିଚାଳନା ବୋର୍ଡ ଗଠନ ଦାବିରେ ଏଆଇଏଡିଏମ୍କେ ସଦସ୍ୟମାନେ ଗୃହର ମଧ୍ୟଭାଗରେ ଆସି ପ୍ଲା କାର୍ଡମାନ ପ୍ରଦର୍ଶନ କରିଥିଲେ ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍କତି ସୁମିତ୍ରା ମହାଜନ ଲୋକସଭାକୁ ଆଙ୍ଗି ଦିନକ ଲାଗି ମୁଲତବୀ ଘୋଷଣା କରିଥିଲେ

ପାଲଘାର ପୁଲିସ ଅଧିକ୍ଷକ ମଞ୍ଜୁନାଥ ସିଂହେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୂତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ

ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣାଧୀନ କରାଯାଇଥିଲେ ମଧ୍ୟ ଅଳ୍ପ କେତେକ ସ୍ଥାନରେ ନିଆଁଲିଭା କାର୍ଯ୍ୟ ଜାରି ରହିଛି ବୋଲି ବୋଲି ଶ୍ରୀ ସିଂହେ କହିଛନ୍ତି

ମିଆଁମାର ରୋହିଙ୍ଗିଆ ରାଖାଇନ୍ ପ୍ରଦେଶରେ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ବିରୁଦ୍ଧରେ ଗଣହତ୍ୟା ସଂକ୍ରାନ୍ତ ଅଭିଯୋଗର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଶିବା ଉପରେ ମିଆଁମାର ଗୁରୁତ୍ୱପ୍ରଦାନ କରିଛି କ୍ଷେନେଭାଠାରେ ଗତକାଲି ଜାତୀୟ ନିରାପତ୍ତା ଉପଦେଷ୍ଟା ଥାଉଙ୍ଗ ତୁନ ଏହା କହିଛନ୍ତି ଥାଉଙ୍ଗ ତୁନ୍ କହିଛନ୍ତି ଯେ ମିଆଁମାରରେ ବହୁ ସଂଖ୍ୟାରେ ଗଣହତ୍ୟା ହେଉଥିବା ଅଭିଯୋଗ ହୋଇଥିଲା କିନ୍ତୁ ଏହା ସରକାରଙ୍କ ନୀତି ନୁହେଁ ସେ ଆହୁରି କହିଛନ୍ତି ଯେ ମିଆଁମାର ଏ ସଂକ୍ରାନ୍ତରେ ପ୍ରକୃତ ତଥ୍ୟ ଚାହେଁ ଥାଉଙ୍ଗ ତୁନ କହିଛନ୍ତି ଯେ ବର୍ମା ଭାଷା ଶିକ୍ଷା କରି ଯଦି ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ତାହାହେଲେ ସେମାନଙ୍କୁ ପୂର୍ବ ଜନବସତିକୁ ଫେରିଆସିବା ପାଇଁ ସ୍ୱାଗତ କରାଯାଉଛ ସେମାନଙ୍କୁ ଏକ ଧାରାରେ ଯିବାକୁ ପଡ଼ିବ ବୋଲି ସେ କହିଛନ୍ତି ସ୍ୱୟଂକ୍ରିୟ ନାଗରିକତ୍ୱ କରାଯାଇପାରିବ ନାହିଁ

ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ରାଜ୍କୁମାର ଚନ୍ଦର କହିଛନ୍ତି ଶ୍ରୀ ହୁସେନଙ୍କର ମନ୍ତବ୍ୟରେ କାଶ୍ମୀରର ସଦ୍ୟତମ ସ୍ଥିତି ପ୍ରତିଫଳିତ ହୋଇନାହିଁ ଶ୍ରୀ ହୁସେନ ଦେଇଥିବା ଏ ସମ୍ପର୍କିତ ରିପୋର୍ଟରେ ସୀମାପାର ଆତଙ୍କବାଦ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନଥିବା ବିଷୟ ଉତ୍ଥାପନ କରି ଶ୍ରୀ ଚନ୍ଦର କହିଛନ୍ତି ସନ୍ତ୍ରାସବାଦ ହେଉଛି ମାନବ ଅଧିକାରର ମୌଳିକ ଉଲ୍ଲ୍ଘନ ଏ ସମ୍ପର୍କରେ ସମ୍ପୃକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇନଥିବାରୁ ଶ୍ରୀ ଚନ୍ଦର ଏହାର ପ୍ରତିବାଦ ଜଣାଇଛନ୍ତି ଅନନ୍ତ ଆନ୍ଧ୍ରା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ତେଲଗୁଦେଶମ ପାର୍ଟି ଏନ୍ଡିଏ ସହିତ ରହିବ ବୋଲି ଏହାର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସଂସଦ ବାହାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ଆନ୍ଧ୍ରପ୍ରଦେଶରେ ବିରୋଧୀ ଦଳଗୁଡ଼ିକ ରାଜ୍ୟର ରାଜନୈତିକ ବାତାବରଣକୁ ନଷ୍ଟ କରୁଥିବାର ଶ୍ରୀ କୁମାର ଅଭିଯୋଗ କରିଛନ୍ତି ସେ କହିଛନ୍ତି ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦିଙ୍କ ସମାଲୋଚନକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଶ୍ରୀ ନାଇଡୁ ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରୁଛନ୍ତି

ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ରାଜନୈତିକ ଆଦି କ୍ଷେତ୍ରରେ ସଂପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେ ଆସୁଥିବା ଜଣାପଡ଼ିଛି

କୋରିଆ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍ ଉନ୍ଙ୍କୁ ଚଳିତବର୍ଷ ମେ' ସୁଦ୍ଧା ସାକ୍ଷାତ୍ କରିବେ ସିଓଲ ଏବଂ ପିଓଙ୍ଗୟଙ୍ଗ ମଧ୍ୟରେ ହ୍ୱାଇଟ୍ହାଉସ୍ ଅଧିକାରୀ ସ୍ତରରେ ଆଲୋଚନା ପରେ ଦକ୍ଷିଣ କୋରିଆର କ୍ରାତୀୟ ନିରାପତ୍ତା ମୁଖ୍ୟ ଚୁଙ୍ଗ ଇୟୁ ୟଙ୍ଗ ୱାଶିଂଟନ୍ଠାରେ ଗତ ରାତିରେ ଏହି ସୂଚନା ଦେଇଛନ୍ତି ଶ୍ରୀ ଚୁଙ୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପରବର୍ତ୍ତୀ ଅନୁରୋଧ ପରେ ଉତ୍ତରକୋରିଆ ନେତାଙ୍କ ସହ ସାକ୍ଷାତ୍ ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ ରାଜି ହୋଇଥିଲେ